ପିଏମ୍ ଆର୍ଡେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କୋବିଡ୍ ପ୍ରତିଷେଧକ ନ ବାହାରିବା ପର୍ଯ୍ୟନ୍ତ କୌଣସି କୋହଳତା ଅବଲମ୍ଘନ ନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ର ମୁକାବିଲାରେ ଦେଶର ଜନସାଧାରଣ ଯଥେଷ୍ଟ ସହଯୋଗ କରିଆସୁଛନ୍ତି ଜନତା କର୍ଫ୍ୟଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ସମସ୍ତ ନିୟମ କାନୁନ୍ର ସେମାନେ ସଠିକ୍ ଭାବେ ପାଳନ କର୍ଚ୍ଛନ୍ତି ସେ କହିଛନ୍ତି ଏହା ପାଇଁ ଏକ ପ୍ରତିଷେଧକ ବାହାରିବା ପର୍ଯ୍ୟନ୍ତ କୋବିଡ୍ ବିପକ୍ଷରେ ସଂଗ୍ରାମକୁ କୋହଳ କରାଯିବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସତର୍କ କରାଇ କହିଛନ୍ତି 'ଲକ୍ଡାଉନ୍ ଚାଲିଯାଇଛି କିନ୍ତୁ ଭାଇରସ ଯାଇନାହିଁ' ପ୍ରଧାନମନ୍ତ୍ରୀ ଡାକ୍ତର ନର୍ସ ଓ ସ୍କାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଜା ରତ୍ ସମୟରେ ଅଧିକ ସତର୍କ ରହିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ତ୍ରଳନାରେ ଭାରତରେ ଅଧିକ ଲୋକଙ୍କର ଜୀବନରକ୍ଷା କରାଯାଇ ପାରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ଧନୀ ଦେଶଗୁଡ଼ିକ ତ୍କଳନାରେ ଏହାର ଅଧିକର୍ ଅଧିକ ଲୋକଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇଛି ଅଧିକ ନମୁନା ପରୀକ୍ଷା କରାଯାଇ କୋବିଡ୍ର ସଫଳ ମୁକାବିଲା କରାଯାଇ ପାରିଛି ଶ୍ରୀ ମୋଦୀ କହିଛନ୍ତି ଦେଶରେ କୋବିଡ୍ ମୃତ୍ୟୁ ହାର ଯଥେଷ୍ଟ କମ୍ ରହିଛି ଓ ଆରୋଗ୍ୟ ହାର ଯଥେଷ୍ଟ ଅଧିକ ରହିଛି କୋବିଡ୍ ପ୍ରତିଷେଧକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ଗଣମାଧ୍ୟମକୁ କହିଚ୍ଛନ୍ତି

ତାମିଲନାଡୁ କର୍ଣ୍ଣାଟକ ମହାରାଷ୍ଟ୍ର ତେଲଙ୍ଗାନା ଗୁଜରାତ ହରିଆଣା ଉତ୍ତରପ୍ରଦେଶ ଓଡ଼ିଶା ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକୁ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି

ବିହାର ଇଲେକସନ୍ ବିହାରର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା

ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ ହୋଇଥିବାରୁ ବହୁ ସଂଖ୍ୟାରେ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସର୍ ମାନଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଛି ଆସନ୍ତାକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ୍ କରାଯିବ ବାଲ୍ଲିକୀ ନଗର ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଆକି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା

ଜୀବିକା ସ୍ୱୟଂସହାୟକ ଗୋଷୀ ଯୋଗୁଁ କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି

ବିହାର ବିଧାନସଭା ନିର୍ବାଚନ ପାଇଁ ର୍ୟାଲି ସମୟରେ ଅନେକବାର କୋବିଡ୍ ନାଇଣ୍ଟିନ୍ ନିୟମର ଲଙ୍ଘନ ହୋଇଥିବା ବିଷୟରେ ଖବରମାନ ଆମର ହସ୍ତଗତ ହୋଇଛି ଏଥିପାଇଁ ଅନେକ ଏଫ୍ଆଇଆର୍ ମଧ୍ୟ ରୁକୁ ହୋଇଛି

ନିର୍ବାଚନ କମିଶନ୍ ର ସୁପାରିଶ ଅନୁସାରେ ସରକାର ଏହାକୁ ଅନୁମୋଦନ କରିଛନ୍ତି କୋବିଡ୍ ନାଇଷ୍ଟିନ୍ କଟକଣା ଦୃଷ୍ଟିରୁ ପ୍ରାର୍ଥୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ସେମାନଙ୍କ ଲାଗି ନିର୍ବାଚନ ଖର୍ଚ୍ଚ ପରିମାଣ ବୃଦ୍ଧି କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି

କୋବିଡ ଷ୍ଟାଟସ୍ ଭାରତ କୋବିଡ ମୁକାବିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ପ୍ରତିଦିନ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ସଂକ୍ରମିତ ହୋଇ ଚିକିହିତ ହେଉଥିବା ଲୋକମାନଙ୍କ ସଂଖ୍ୟା କମିବାରେ ଲାଗିଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମସ୍ତ ନୀତି ନିୟମର ସଠିକ ଭାବେ ପାଳନ ଯୋଗୁଁ ଏହି ସଫଳତା ମିଳିଛି ସଂକ୍ରମିତମାନଙ୍କ ସଂଖ୍ୟା ହାସ ପାଇବା ସହ ଆରୋଗ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଏ କ୍ଷେତ୍ରରେ ମଧ୍ୟ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ତାହାପରକୁ କର୍ଣ୍ଣାଟକ ଓ କେରଳର ସ୍ଥାନ ରହିଛି

ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟ ହାର ସର୍ବାଧିକ ଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ସେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଏକ କଣ୍ଟ୍ରୋଲରୁମ୍ ସ୍ଥାପନ କରାଯାଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଯେପରି ପର୍ଯ୍ୟାପ୍ତ ପରିମାଣର ଅକ୍ନିଜେନ୍ ଯୋଗାଇ ଦିଆଯାଇ ପାରିବ ତାହାର ତଦାରଖ କରାଯାଉଛି

ନମୁନା ପରୀକ୍ଷା କ୍ଷେତ୍ରରେ ଭାରତର ସ୍ଥାନ ମଧ୍ୟ ବିଶ୍ୱରେ ଦ୍ୱିତୀୟ ରହିଛି